କାନ୍ତି ଦିବସ ଆକି ହେଉଛି ଅଗଷ୍ କ୍ରାନ୍ତି ଦିବସ

ଏହି ଅବସରରେ ଆଜି କଂଗ୍ରେସ ଭବନ ପରିସରରେ ଏକ ସମାରୋହର ଆୟୋଜନ କରାଯାଇଛି

ଆହତଙ୍ଙ ମଧରୁ ତିନିଜଣଙ୍ଙର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଗତ ରାତିରେ କଟକ ବଡଡ଼ାକ୍ତରଖାନାକୁ ସ୍ନାନାନ୍ତରଣ କରାଯାଇଛି